ଏଶିକି ବେଆଇନ ଧର୍ମଘଟ କରିବା ସହ ପ୍ରୋସାହିତ କଲେ ଭୋଗିବାକୁ ପଡିବ ଜେଲଦଣ୍

ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୂଷ ଅବପାତ ହେଉଛି ଅଧିକ ଘନୀଭୂତ

ସୁଶୀଳା ଦେବୀଙ୍କ ପୁତ୍ର ମନିଷ ସିଙ୍ଗଲ ମୁଖାଗ୍ନି ଦେଇଥିଲେ

ଆକି ବିଧାନସଭାରେ ଓଡିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ ପାରିତ ହେବା ପରେ ଏହା ଜଶାପଡିଛି ଯଦି କେହି ବେଆଇନ ଧର୍ମଘଟକୁ ପ୍ରୋହାହିତ କରିବା ସହ ସମର୍ଥନ କରି ଆର୍ଥକ ସହାୟତା ପ୍ରଦାନ କରନ୍ତି ଏବଂ ଏହି ଧର୍ମଘଟ ପାଇଁ ସାଧାରଣ ଲୋକଙ୍ଙ ସୁରକ୍ଷା ବିପନ୍ ହେଉଥିବ ତେବେ ସେଥିପାଇଁ ମଧ୍ଧ ଦଣ୍ଡବିଧାନ ରହିଛି